ଦେଶର ଦ୍ରତ ଅର୍ଥନୈତିକ ଅଭିବୃଦ୍ଧି ସହ ସମୃଦ୍ଧ ଐତିହାସିକ ପୃଷ୍ଣଭୂମି ଏବଂ ଆତିଥେୟତା ପାଇଁ ସେ ସମଗ୍ର ବିଶ୍ୱର ନେତୃବ୍ଦଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି

ଇଟାଲୀ ସମେତ ଅନ୍ୟାନ୍ୟ ରାଷ୍ଟ୍ର ତାଙ୍କ ଅନୁରୋଧ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ପ୍ରେଜ୍ ଆଗ୍ରୋଟେକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି' କୃଷି ବଜାରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ଏହା କୃଷକମାନଙ୍କୁ ଅଧିକ ଖାଉଟି ଯୋଗାଇବ ଯାହାଫଳରେ ସେମାନେ କୃଷିଜାତ ପଦାର୍ଥ ପାଇଁ ଅଧିକ ମଲ୍ୟ ପାଇପାରିବେ

ଖାଦ୍ୟଶସ୍ୟ ନଷ୍ଟ ହେବାକୁ ରୋକିବା ଓ ଭାଲ୍ୟୁଚେନ ସ୍ଥାପନ ପାଇଁ କୃଷି ଓ ଶିଳ୍ପ ମଧ୍ୟରେ ଯୋଗାଯୋଗ ବୃଦ୍ଧି ସକାଶେ ସେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭଳି କୃଷକମାନଙ୍କ ଅବସ୍ଥାରେ ଉନ୍ନତି ଆଶିବା ଲାଗି ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ଦଶ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ଓ ଅଢେଇକୋଟି କୃଷକଙ୍କୁ ବୀମା ଯୋଜନା ଯୋଗାଇ ଦିଆଯାଇଛି ଶ୍ରୀ କୋବିନ୍ଦ କୃଷକମାନଙ୍କର ନିସ୍ୱାର୍ଥପର ସେବାକୁ ପ୍ରଶଂସା କରି କହିଛନ୍ତି ସେମାନେ ଜାତୀୟ ବିକାଶ ଓ ଲୋକମାନଙ୍କର ମଙ୍ଗଳ ଦିଗରେ ଯଥେଷ୍ଟ ଅବଦାନ କରିଛନ୍ତି କୃଷକମାନଙ୍କ ଦ୍ୱାରା ଫସଲ ଅବଶେଷ ଜଳାଯିବା ବିଷୟକୁ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଏହାର ସମାଧାନ ପାଇଁ ସବୁ ପକ୍ଷଙ୍କୁ ଏକାଠି ହେବାକୁ ପଡ଼ିବ

ରାଜ୍ୟପାଳ ସତ୍ୟପାଲ ମଲିକ ଜାମ୍ମଠାରେ ଆୟୋଜିତ ଏକ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରି କିଛି ହିତାଧିକାରୀଙ୍କୁ ଗୋଲ୍ଡେନ୍ କାର୍ଡ ପ୍ରଦାନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ରାଜ୍ୟପାଳ ମଲିକ କହିଛନ୍ତି କେନ୍ଦ୍ର ସରକାର ଜନସାଧାରଣଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂ ଏଥିରେ ଯୋଗଦେଇ କହିଛନ୍ତି ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅକ୍ଷମ ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆସାମ ବ୍ଲାଷ୍ଟ ଆସାମର ଉଦଲଗୁରିଠାରେ ଗତକାଲି ସନ୍ଧ୍ୟାରେ ଏକ ଚଳନ୍ତା ଟ୍ରେନ୍ର ଗୋଟିଏ କୋଚ୍ରେ ବିସ୍ଫୋରଣ ଯୋଗୁଁ ଚାରିଜଣ ଆହତ ହୋଇଛନ୍ତି ଉତ୍ତରପୂର୍ବ ସୀମାନ୍ତ ରେଳପଥ ସୂତ୍ରରୁ ପ୍ରକାଶ ଯେ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ କାମାକ୍ଷା ଡେକାରଗାଓଁ ଏକ୍ସପ୍ରେସ୍ ଟ୍ରେନ୍ ଇଞ୍ଜିନ୍ର ଚତୁର୍ଥ ବଗିରେ ଏହି ବିସ୍ଫୋରଣ ଘଟିଥିଲା ସମସ୍ତ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି ପୁଲିସ୍ ଏବଂ ରେଳବାଇ ପକ୍ଷରୁ ଏଥିନେଇ ଅନୁସନ୍ଧାନ ଜାରୀ ରହିଛି

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏହି ଉତ୍ସବକୁ ଗତସନ୍ଧ୍ୟାରେ ଉଦ୍ଘାଟନ କରିବା ସହ ରାଜ୍ୟ ମାନ୍ୟତା ପ୍ରାପ୍ତି ଦିବସ ଅବସରରେ ନାଗାଲାଣ୍ଡବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କର ଦକ୍ଷିଣ ଆଫ୍ରିକା ସହ ନିବିଡ଼ ସଂପର୍କ ବିଷୟରେ ସମସ୍ତେ ଅବଗତ ରାଷ୍ଟ୍ରପତି ରାମଫୋସାଙ୍କ ଏହି ଗସ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବ ଆଭିଏସନ୍ ଡ୍ରୋନ୍ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶ ମଧ୍ୟରେ ଡ୍ରେନ୍ ଉଡ଼ାଣକାରୀମାନଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଡିକିଟାଲ୍ ସ୍କାଇ ପ୍ଲାଟ୍ଫର୍ମ ନାମକ ଏକ ପୋର୍ଟାଲ୍ ମାଧ୍ୟମରେ ଏହି ପଞ୍ଜିକରଣ କରାଯିବ ରିମୋଟ୍ଲି ପାଇଲଟେଡ୍ ଏରିଏଲ୍ ସିଷ୍ଟମ୍ ଆର୍ପିଏଏସ୍ ବା ଡ୍ରୋନ୍ର ସୁରକ୍ଷିତ ଉଡ଼ାଣ ପାଇଁ ସରକା ନୂଆ ବେସାମରିକ ବିମାନ ଚଳାଚଳ ନିୟମ ପ୍ରବର୍ତ୍ତନ କରିବେ ବୋଲି ଚଳିତବର୍ଷ ଅଗଷ୍ଟ ମାସରେ ଘୋଷଣା କରିଥିଲେ ଡ୍ରୋନ୍ ଅପରେଟରମାନଙ୍କୁ ଉଡ଼ାଣ ପାଇଁ ଡିକିଟାଲ୍ ସ୍କାଇ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ପଡ଼ିବ ଏହି ଅବସରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଭବିଷ୍ୟତ ପାଇଁ ଡ୍ରୋନ୍ ଏକ ପ୍ରମୁଖ ଶିଳ୍ପ ହେବାକୁ ଯାଉଛି ଏବଂ ଏହି ଶିଳ୍ପ ପାଇଁ ଏକ ସର୍ବାଧୁନିକ ନିୟମ ପ୍ରଣୟନ କରାଯିବା ଦେଶ ପାଇଁ ଗର୍ବର ବିଷୟ ସ୍ୱରାଜ ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗୁଗ୍ଲି ମନ୍ତବ୍ୟ ପାଇଁ ପାକିସ୍ତାନ ବୈଦେଶିକମନ୍ତ୍ରୀ ଶାହା ମହମୁଦ୍ କ୍ୟୁରେସିଙ୍କର ତୀବ୍ର ସମାଲୋଚନା କରିଛନ୍ତି ଅନେକଗୁଡ଼ିଏ ଟ୍ପିଟ୍ ମାଧ୍ୟମରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ପାକିସ୍ତାନ ବିଦେଶମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରମାଣ କରୁଛି ଯେ ଶିଖ୍ମାନଙ୍କ ଭାବନା ପ୍ରତି ଇସ୍ଲାମାବାଦର ସମ୍ମାନ ନାହିଁ ସେ କହିଛନ୍ତି ଭାରତର ଦୁଇଜଣ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ଏବଂ ହରଦୀପ୍ ସିଂ ପୁରୀ ପ୍ରାର୍ଥନା କରିବା ପାଇଁ କର୍ତ୍ତାରପୁରର ପବିତ୍ର ଗୁରୁଦ୍ୱାର ଗସ୍ତ କରିଥିଲେ ଭାରତ ବିରୁଦ୍ଧରେ ସୀମାପାର ଆତଙ୍କବାଦ ବନ୍ଦ ନ କରିବା ପର୍ଯ୍ୟନ୍ତ ପାକିସ୍ତାନ ସହିତ କଥାବାର୍ତ୍ତା ଆରମ୍ଭ କରାଯାଇ ପାରିବ ନାହିଁ ବୋଲି ଶ୍ରୀମତୀ ସ୍ୱରାଜ ନିର୍ଦ୍ଦିଷ୍ଟ ଭାବେ କହିବାର ଗୋଟିଏ ଦିନ ପରେ କ୍ୟୁରେସି ଏହି ମନ୍ତବ୍ୟ ଦେଇଛନ୍ତି

ଏହି ଦୁଇଦିନିଆ ସମ୍ମିଳନୀ କାଳରେ ବର୍ତ୍ତମାନ ସମୟର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକ ସଂପର୍କରେ ବିଚାରବିମର୍ଶ ଚାଲିଛି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କର ଉଦ୍ଘାଟନୀ ଭାଷଣରେ କହିଛନ୍ତି ସମଗ୍ର ବିଶ୍ୱ ଏବେ ସନ୍ତ୍ରାସବାଦ ସମେତ ଜଳବାୟୁ ପରିବର୍ତ୍ତନ ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟର ପ୍ରତିକୃଳ ପ୍ରଭାବର ସମ୍ମୁଖୀନ ହୋଇ ଚାଲିଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ କହିଛନ୍ତି ସନ୍ତ୍ରାସବାଦ ଏବଂ ଜଳବାୟୁ ପରିବର୍ତ୍ତନ ସାଂପ୍ରତିକ ବିଶ୍ୱ ପାଇଁ ସବୁଠାରୁ ବଡ଼ ଆହ୍ବାନ ସେ କହିଛନ୍ତି ସନ୍ତ୍ରାସବାଦ ସୀମା ଲିଙ୍ଗ ଏବଂ ଧର୍ମର ଫରକ ଦେଖେ ନାହିଁ ଯେତେବେଳେ କୌଣସି ରାଷ୍ଟ୍ର ସନ୍ତାସବାଦକୁ ସହାୟତା କରିଥାଏ ସେତେବେଳେ ଏହାର ପ୍ରଭାବ ସୁଦୂର ପ୍ରସାରୀ ହୋଇଥାଏ

ଜେକେ ଇଞ୍ଜୁର୍ଡ ଜାମ୍ମୁ କାଶ୍ମୀରର ପୁଲୱାମା କିଲ୍ଲା ଅନ୍ତର୍ଗତ ନିଲୋରା ଗ୍ରାମ ନିକଟରେ ସେନାର ଏକ ପଇଁତରା ଦଳ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ଯୋଗୁଁ ଜଣେ ସାଧାରର ନାଗରିକ ଆହତ ହୋଇଛନ୍ତି ଉଗ୍ରବାଦୀମାନେ ଅଚାନକ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ପରେ ଏହି ଗୁଳି ବିନିମୟ ଘଟିଥିବା ପ୍ରକାଶ

ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ପଠାଯାଇଛି